ହର୍ଷବର୍ଦ୍ଧନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ଚଳିତବର୍ଷ ଶେଷ ସୁଦ୍ଧା ଦେଶରେ ମାରାତ୍ମକ କରୋନା ଭୂତାଣୁ ପାଇଁ ପ୍ରତିଷେଧକ ଟୀକା ଉପଲହ୍ଧ ହେବ

କୋଭିଡ ନାଇଷ୍ଟିନ୍ ଟାସ୍କ ଫୋର୍ସର ଜାତୀୟ ମୁଖ୍ୟ ଡକ୍ଟର ଭିକେପଲ୍ କହିଛନ୍ତି ଏହି ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଉହାହଜନକ ଫଳାଫଳ ଦେଖିବାକୁ ମିଳିଛି ଡକ୍ଟର ପଲ୍ କହିଛନ୍ତି ଅନ୍ୟ ଦୁଇଟି ଟୀକାର ଏବେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାକ୍ ମନୁଷ୍ୟ ଶରୀରରେ ପରୀକ୍ଷଣ କାରି ରହିଛି

ରୁର୍କିସ୍ଥିତ ସେକ୍ଷ୍ରାଲ ବିଲ୍ଡିଂ ରିସର୍ଚ୍ଚ ଇନ୍ଷ୍ଟିଚ୍ୟୁଟ୍ ଏବଂ ସିଏସ୍ଆଇଆର୍ ଅଧୀନସ୍ଥ ସିବିଆର୍ଆଇର ସହଯୋଗରେ ଏନ୍ଡିଆର୍ଏଫ୍ ପକ୍ଷରୁ ଏହି ହସ୍କିଟାଲ ପ୍ରତିଷ୍ଠା କରାଯାଇଛି ଏହି ଅସ୍ଥାୟୀ ହସ୍କିଟାଲରେ ସୁରକ୍ଷା ନିରାପତ୍ତା ଓ ଆରାମ୍ଦାୟକ ପରିବେଶ ମଧ୍ୟରେ ରୋଗୀ ରହିବାର ବ୍ୟବସ୍ଥା କରାଯାଇଛି ସମ୍ପର୍ଶ୍ଣ ଶୀତତାପ ନିୟନ୍ତିତ ଏହି ହସ୍ୱିଟାଲରେ ବିଭିନ୍ନ ଅତ୍ୟାଧୁନିକ ଉପକରଣ ମଧ୍ୟ ରହିଛି ପ୍ରାକୃତିକ ଦୁର୍ବିପାକ କିୟା ଅନ୍ୟାନ୍ୟ କରୁରୀ ପରିସ୍ଥିତିରେ ଏହି ହସ୍କିଟାଲ ଜନସାଧାରଣଙ୍କୁ ଚିକିତ୍ସା ସେବା ଯୋଗାଇ ଦେବ

ପ୍ରକାଶ ଜାଭେଡକର ସ୍ରଟିଂ କୋଭିଡ ମହାମାରୀ ପୃଷ୍ଠଭୂମିରେ ସିନେମା ଓ ଟିଭି ସ୍ୱଟିଂ ଆରମ୍ଭ କରିବା ସକାଶେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ଆଜି ଆଦର୍ଶ ପରିଚାଳନା ପଦ୍ଧତି ଏସ୍ଓପିର ଘୋଷଣା କରିଛନ୍ତି ଶ୍ରୀ ଜାଭେଡକର କହିଛନ୍ତି ଚଳଚ୍ଚିତ୍ର ଏବଂ ଟେଲିଭିଜନ ଶିଳ୍ପ ଏକ ଗୁରୁତ୍ୱପୂର୍୍ଣ ଶିଳ୍ପକ୍ଷେତ୍ର ଯାହା ଲକ୍ଷଲକ୍ଷ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇଥାଏ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ କ୍ରମେ ଏହି ଆଦର୍ଶ ପରିଚାଳନା ପଦ୍ଧତି ପ୍ରସ୍ତୁତ କରାଯାଇଛି ବୋଲି ସେ କହିଛନ୍ତି ଏବେ ସମଗ୍ର ଦେଶରେ ଟେଲିଭିଜନ ଏବଂ ଚଳଚ୍ଚିତ୍ରର ସୁଟିଂ ଓ ନିର୍ମାଣ ଆରମ୍ଭ କରାଯାଇ ପାରିବ ବୋଲି ଶ୍ରୀ ଜାଭେଡକର କହିଛନ୍ତି ସେ ଆହୁରି କହିଛନ୍ତି ଦେଶର ଅଧିକାଂଶ ଅଞ୍ଚଳରେ ଏହି କ୍ଷେତ୍ର ସମ୍ପର୍ଣ୍ଣ ରୂପେ ବନ୍ଦ ହୋଇଯାଇଥିବା ବେଳେ ଅଞ୍ଚକେତେକ ରାଜ୍ୟରେ ଆଂଶିକ ଭାବେ ସୁଟିଂ ପାଇଁ ଅନୁମତି ମିଳିଥିଲା ତେବେ ଆନ୍ତର୍ଜାତୀୟ ଅଭିଜ୍ଞତା ଆଧାରରେ ସରକାର ଆକି ଏହି ନୂଆ ଏସ୍ଓପି ଘୋଷଣା କରିଛନ୍ତି

ଜିତେନ୍ଦ୍ର ସିଂ ଏନ୍ଆର୍ଏ ନିଯୁକ୍ତି କ୍ଷେତ୍ରରେ ଚୟନ ନିମନ୍ତେ ଜାତୀୟ ନିଯୁକ୍ତି ସଂସ୍ଥା ଏନ୍ଆର୍ଏ ଦ୍ୱାରା ପରିଚାଳିତ ହେବାକୁ ଥିବା ସାଧାରଣ ଯୋଗ୍ୟତା ପରୀକ୍ଷା ସିଇଟିର ସ୍ରବିଧା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସରକାର ହାସଲ କରିପାରିବେ କେନ୍ଦ୍ରମନ୍ତ୍ରୀ ଡକ୍କର ଜିତେନ୍ଦ୍ର ସିଂହ କହିଛନ୍ତି ସିଇଟିରେ ପରୀକ୍ଷାର୍ଥୀମାନେ ରଖିଥିବା ନମ୍ଘରକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ନିଯୁକ୍ତି ସଂସ୍ଥା ଅନ୍ୟାନ୍ୟ ସରକାରୀ ସଂସ୍ଥା ଏବଂ ପରବର୍ତ୍ତୀ ସମୟରେ ବେସରକାରୀ କ୍ଷେତ୍ରକୁ ହସ୍ତାନ୍ତର କରାଯିବ ଏହାଦ୍ୱାରା ନିଯୁକ୍ତି ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ପ୍ରଶାସନ ଗ୍ରଡ଼ିକର ସମୟ ଅପଚୟ ଓ ଅର୍ଥ ବ୍ୟୟକୁ ହ୍ରାସ କରାଯିବା ସହିତ ପ୍ରାର୍ଥୀମାନଙ୍କ ପାଇଁ ମଧ୍ୟ ଏହା ସୁବିଧାଜନକ ଓ ମିତବ୍ୟୟୀ ହୋଇପାରିବ ଏହିସବୁ ସଂସ୍ଥା ଏବଂ ସଂଗଠନ ସିଇଟିର ନମ୍ଭରକୁ ନିଯୁକ୍ତି ନିମନ୍ତେ ବ୍ୟବହାର ସକାଶେ ଏକ ବୃଝାମଣାପତ୍ର ସ୍ୱାକ୍ଷର କରିବାର ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ସେ ଆହୁରି କହିଛନ୍ତି କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଏବଂ ସେ ନିଜେ ଏଭଳି ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସହ ଏହି ପ୍ରସଙ୍ଗକୁ ନେଇ ସମ୍ପର୍କରେ ଅଛନ୍ତି ଯେଉଁମାନେ ସାଧାରଣ ଯୋଗ୍ୟତା ପରୀକ୍ଷାର ନମ୍ଭର ହସ୍ତାନ୍ତର ହେବା ସପକ୍ଷରେ ରହିଛନ୍ତି ଏହି ସଂସ୍କାରକୁ କାର୍ଯ୍ୟକାରୀ କରିବା ପାଇଁ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଗ୍ରହୀ ଅଛନ୍ତି ବୋଲି ଶ୍ରୀ ସିଂହ ସ୍ୱଚନା ଦେଇଛନ୍ତି ନ୍ ଆଁଖାଇ ଉପରାଷ୍ଟ୍ରପତି ଏମ୍ ଭେଙ୍କେୟା ନାଇଡୁ ନୂଆଖାଇ ଅବସରରେ ସମସ୍ତଙ୍କର ସୁଖ ସମୃଦ୍ଧି ଏବଂ ଖୁସି କାମନା କରିଛନ୍ତି ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ତାଙ୍କ ବାର୍ତ୍ତାରେ କହିଛନ୍ତି ନୂଆଖାଇ ହେଉଛି ଭଗବାନଙ୍କ ନିକଟରେ ଖାଦ୍ୟଶସ୍ୟ ଅର୍ପଣର ପାରମ୍ପରିକ ପର୍ବ କଠୋର ପରିଶ୍ରମ କରି କ୍ଷେତରେ ନୃତନ ଶସ୍ୟ ଅମଳବେଳେ କୃଷକ ଆନନ୍ଦିତ ହୋଇଥାଏ ସେ କହିଛନ୍ତି ଯେ ଏହି ପର୍ବ ଦ୍ୱାରା ମଣିଷ ଓ ପ୍ରକୃତି ଭିତରେ ଥିବା ନିବିଡ଼ ସମ୍ପର୍କ ପ୍ରତିଫଳିତ ହୋଇଥାଏ ଦେଶର ବିଭିନ୍ନ ଭାଗ ଏବଂ ବିଶେଷକରି ଓଡ଼ିଶାର କୃଷିଭିଭିକ ଗଣପର୍ବ ନୂଆଖାଇ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନୂଆଖାଇ ଜୁହାର ସହିତ ଶୁଭେଚ୍ଛା ଜଣାଇଚ୍ଚନ୍ତି ଚାଷୀମାନେ କଠିନ ପରିଶ୍ରମ କରି ଦେଶକୁ ଖାଦ୍ୟଶସ୍ୟ ଯୋଗାଉଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି ଆମର ଚାଷୀଭାଇ ମାନଙ୍କର ଝାଳବୁହା ପରିଶ୍ରମର ଉହବ ହେଉଛି ନୂଆଖାଇ ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କର ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍କ ତଥା ଇସ୍କାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଣ୍ଟିମ ଓଡ଼ିଶାର ଗଣପର୍ବ ନୂଆଖାଇ ଉପଲକ୍ଷେ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏହି ଅବସରରେ ମା' ସମଲେଇଙ୍କ ନିକଟରେ ସେ ସମସ୍ତଙ୍କର ସୁଖ ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି

କୌଣସି ଶିଶୁକନ୍ୟା ଯେପରି ବିଦ୍ୟାଳୟ ଶିକ୍ଷାରୁ ବଞ୍ଚତ ନହୁଏ ତାହା ସୁନିଣ୍ଠିତ କରିବା ପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାରଙ୍କ ଧ୍ୱଜାଧାରୀ ଯୋଜନା 'ବେଟି ବଚାଓ ବେଟି ପଡ଼ାଓ' ନିସନ୍ଦେହରେ ଏକ ଅନୁକୂଳ ପ୍ରଭାବ ସୃଷ୍ଟି କରିପାରିଛି ବୋଲି ସେ କହିଛନ୍ତି ତେବେ ସାମାଜିକ ମନବୃତ୍ତି ପରିବର୍ତ୍ତନ ପାଇଁ ଆମକୁ ଆହୁରି ବହୁତକିଛି କରିବାକୁ ପଡିବ ବୋଲି ଶ୍ରୀ ନାଇଡୁ କହିଛନ୍ତି

ରାଜନାଥ ଲଦାଖ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପୂର୍ବ ଲଦାଖର ନିରାପତ୍ତା ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି ପୂର୍ବ ଲଦାଖରେ ଚୀନ୍ ସହିତ ଚାଲିଥିବା ସୀମା ବିବାଦ ଉପରେ ସେ ପୁଙ୍ଗାନୁପୁଙ୍ଗ ଆଲୋଚନା କରିଛନ୍ତି ଏହି ପରିସ୍ଥିତିକୁ ନେଇ ଭବିଷ୍ୟତ ପଦକ୍ଷେପ ଉପରେ ମଧ୍ୟ ବୈଠକରେ ବିଚାରବିମର୍ଷ ହୋଇଛି ଗତ ଅଢ଼େଇମାସ ମଧ୍ୟରେ ଭାରତ ଓ ଚୀନ୍ ମଧ୍ୟରେ ଅନେକ ସେନା ଏବଂ କୃଟନୈତିକ ସ୍ତରର ବୈଠକ ଅନୁଷ୍ଠିତ ହୋଇଯାଇଛି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଏ ସଂକ୍ରାନ୍ତ ରାଜିନାମା ଓ ନିୟମ ଆଧାରରେ ସମସ୍ତ ସମସ୍ୟାର ସମାଧାନ ପାଇଁ ଉଭୟପକ୍ଷ ସହମତ ହୋଇଛନ୍ତି ଏହି ବୈଠକରେ ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲ ପ୍ରତିରକ୍ଷା କର୍ମଚାରୀ ମୁଖ୍ୟ ଜେନେରାଲ ବିପିନ ରାଓ୍ୱତ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍ଏମ୍ ନାରାଓ୍ୱଣେ ନୌସେନା ମୁଖ୍ୟ ଆଡମିରାଲ କରନବୀର ସିଂହ ଏବଂ ବାୟୁସେନା ମୁଖ୍ୟ ଏଆର ଚିଫ୍ ମାର୍ଶଲ ଆର୍କେଏସ୍ ଭଦୋରିଆ ଯୋଗ ଦେଇଥିଲେ

ତେବେ ଏଭଳି ଖବର ମିଥ୍ୟା ଓ କପୋଳକ୍ସିତ